ଫଳରେ ଦୀର୍ଘଦିନ ଧରି ବାଲେଶ୍ୱରବାସୀଙ୍କର ମେଡ଼ିକାଲ କଲେଜ ନେଇ ଥିବା ଦାବି ଓ ଆଶା ପୂରଣ ହୋଇପାରିଛି

ବିଜେଡ଼ି ବିଧାୟକ ଦଳ ବୈଠକ ଆକି ଅପରାହ୍ନରେ ବସିବାକୁ ଥିବାରୁ ଏହାର ଠିକ୍ ପରେ ପରେ କ୍ୟାବିନେଟ୍ ବୈଠକ ବସିବ ତେବେ କ୍ୟାବିନେଟ୍ ବୈଠକରେ ମନ୍ତୀମାନଙ୍କୁ ଉପସ୍ତିତ ରହିବାକୁ କୁହାଯାଇଥିଲେ ମଧ୍ଧ କାହାକୁ ପୂର୍ବରୁ ଏଜେଣ୍ଡା ସଂପର୍କରେ କୌଣସି ସ୍ଚନା ଦିଆଯାଇ ନଥିବା ଜଣାପଡ଼ିଛି

କାଉନ୍ସେଲିଂ ସରିବା ପରେ ପରେ ତୁରନ୍ତ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ

ଶୋଷିତ ଓ ଅତ୍ୟାଚାରର ଶିକାର ହେଉଥିବା ଆର୍ଥିକ ଅନଗ୍ରସର ଲୋକଙ୍କର ସମସ୍ୟାଗୁଡ଼ିକ ଗଶମାଧ୍ଧମ ଲୋକଲୋଚନକୁ ଆଶିବାର ଆବଶ୍ୟକତା ରହିଛି ଓଡ଼ିଶାର ବିଭିନ୍ନ ସମସ୍ୟାକୁ କିଭଳି ସମାଧାନ କରାଯାଇ ପାରିବ ସେ ନେଇ ଗଠନମୂଳକ ସମ୍ଧାଦର ଆବଶ୍ୟକତା ରହିଛି ବୋଲି ଏହି ଆଲୋଚନାଚକ୍ରରେ ମନ୍ତୀ ଶ୍ରୀ ଓରାମ ମତବ୍ୟକ୍ତ କରିଥିଲେ

ଆହତ ଇନ୍ଦ୍ରମଶିଙ୍କୁ ଚିକିହା ଲାଗି କଟକ ପଠାଯାଇଛି